ବିଭିନ୍ନ ରାଜନୈତିକ ଦଳର ନେତାଗଣ ସଭାସମିତି ସମାବେଶ ଓ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଅରୁଣାଚଳ ପ୍ରଦେଶରୁ ଉତ୍ତର ପୂର୍ବାଞ୍ଚଳ ପାଇଁ ତାଙ୍କ ଦଳର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି କଂଗ୍ରେସ ଶାସନ କାଳରେ ଉତ୍ତର ପୂର୍ବାଞ୍ଚଳର ବିକାଶ ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇ ନଥିଲା ବୋଲି ସେ ପଶ୍ଚିମ ସିଆଙ୍ଗ୍ ଜିଲ୍ଲାର ଆଲୋଠାରେ ଏକ ସମାବେଶରେ କହିଥିଲେ ଏହା ପରେ ସେ ଆସାମର ଗୋପୁରରେ ଏକ ସଭାରେ ଉଦ୍ବୋଧନ ଦେଇ ଉତ୍ତର ପୂର୍ବାଞ୍ଚଳର ଅନୁପ୍ରବେଶ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ନିଜକୁ ଚୌକିଦାର ବୋଲି ପରିଚୟ ଦେଇ ସେ ଅନୁପ୍ରବେଶ ଆତଙ୍କବାଦ ଓ ଦୁର୍ନୀତି ବିରୋଧରେ ଲଢ଼େଇ କାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଥିଲେ ବିଜେପି ସଭାପତି ଅମିତ ଶାହା ଗତକାଲି ଗୁଜରାଟର ଗାନ୍ଧିନଗର ଆସନରୁ ନିକର ମନୋନୟନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ ଅପରପକ୍ଷରେ କଂଗ୍ରେସ ମଧ୍ୟ ତା'ର ନିର୍ବାଚନ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି

ଏହି ସମୟ ଭିତରେ ଦେଶର ରପ୍ତାନୀ ପୁଞ୍ଜିନିବେଶ ଓ ଉତ୍ପାଦନ କମିଛି ଏବଂ ବିଭିନ୍ନ ରୋଜଗାର କ୍ଷେତ୍ରରେ ନକାରାତ୍ମକ ଧାରା ଦେଖାଦେଇଛି ଇସି କମ୍ୟୁନିଟି ରେଡିଓ ଭୋଟର ସଚେତନତା କ୍ଷେତ୍ରରେ ଦେଶର ଗୋଷୀ ରେଡିଓ କେନ୍ଦ୍ରଗୁଡ଼ିକ ସବୁମନ୍ତେ ଉଦ୍ୟମ କରିବେ ବୋଲି ନିର୍ବାଚନ କମିଶନକୁ ପ୍ରତିଶ୍ରତି ଦେଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ କମିଶନଙ୍କ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଗୋଷ୍ଠୀ ରେଡିଓ କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଥିଲା ବିଶେଷକରି ଚଳିତ ନିର୍ବାଚନ ସମୟରେ ଭୋଟରମାନଙ୍କୁ ସେମାନଙ୍କର ଅଧିକାର ଓ ଦାୟିତ୍ୱ ସଂପର୍କରେ ଶିକ୍ଷିତ ଏବଂ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ରେଡିଓ କେନ୍ଦ୍ରଗୁଡ଼ିକ କିପରି ସାହାଯ୍ୟ କରିପାରିବେ ସେଥିପାଇଁ ସେମାନଙ୍କୁ ଅବଗତ କରାଯାଇଥିଲା ବରିଷ୍ଣ ଉପନିର୍ବାଚନ କମିଶନର ଉମେଶ ସିହ୍ନା ଏକ ବିବୃଭିରେ କହିଛନ୍ତି ଯେ ଭୋଟରଙ୍କ ପାଖରେ ପହଞ୍ଚବା ପାଇଁ ଗୋଷ୍ଠୀ ରେଡିଓ ଏକ ସର୍ବଶ୍ରେଷ୍ଠ ମାଧ୍ୟମ ଏହା ଭୋଟରଙ୍କୁ ସଚେତନ କରାଇବା ସହ ଗଣତନ୍ତ୍ରକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ଏହିସବୁ କେନ୍ଦ୍ର ସ୍ଥାନୀୟ ଭାଷା ଓ ଉପଭାଷାରେ ଭୋଟରଙ୍କୁ ନିର୍ବାଚନ ଓ ମତଦାନ ସଂପର୍କରେ ବିଭିନ୍ନ ତଥ୍ୟ ଦେଇ ସଚେତନ କରିପାରିବେ ବୋଲି ସେ କହିଛନ୍ତି ଉପନିର୍ବାଚନ କମିଶନର ଚନ୍ଦ୍ରଭୂଷଣ କୁମାର ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ହୋଇଥିବା ଉଦ୍ୟମରୁ ସଂପ୍ରର୍ଣ୍ଣ ଫାଇଦା ଉଠାଇବାକୁ ଗୋଷ୍ଠୀ ରେଡିଓ କେନ୍ଦ୍ରର କର୍ମକର୍ତ୍ତାମାନଙ୍କୁ କହିଥିଲେ ଇସି ଓେଷ୍ଟବେଙ୍ଗଲ୍ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରସ୍ତୁତି ତଦାରଖ ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ସ୍ପତନ୍ତ୍ର ପୁଲିସ୍ ପର୍ଯ୍ୟବେକ୍ଷକ ବିବେକ ଦୁବେ ଆଜି କୋଲକାତାରେ ପହଞ୍ଚବେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ ବସ୍କୁ ଗତକାଲି କହିଛନ୍ତି ଯେ ଶ୍ରୀ ଦୁବେ ମତଦାନ ସମୟରେ କେନ୍ଦ୍ର ଓ ରାଜ୍ୟ ପୁଲିସ୍ ମୁତୟନ ନେଇ ତଦାରଖ କରିବେ ଏତଦ୍ବ୍ୟତୀତ ଶ୍ରୀ ଦୁବେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭେଟିବା ସହ ସୁରକ୍ଷା ବଳର ଉଚ୍ଚ ଅଧିକାରୀମାନଙ୍କୁ ମଧ୍ୟ ସାକ୍ଷାତ କରିବେ

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନିର୍ବାଚନରେ ସମସ୍ତଙ୍କୁ ମତଦାନର ସୁଯୋଗ ଦେବା ପାଇଁ ଏହା କରାଯାଇଛି

ନେତ୍ରହୀନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ରେ ପ୍ରାର୍ଥୀ ଏବଂ ସେମାନଙ୍କର ସଂକେତ ବ୍ରେଲି ଲିପିରେ ରହିବ

ଆର୍ବିଆଇ ବ୍ୟାଙ୍କସ୍ ଆଳି ଆର୍ଥିକବର୍ଷର ଶେଷଦିନ ହୋଇଥିବାରୁ ସରକାରୀ ନେଶଦେଶ କରୁଥିବା ବ୍ୟାଙ୍କ୍ଗୁଡ଼ିକ ସେମାନଙ୍କର ଶାଖା ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କ୍ ନିର୍ଦ୍ଦେଶ ଦେଇଛି ଆଜି ସମସ୍ତ ପେ ଓ ଆକାଉଣ୍ଟ ଅଫିସ୍ ଖୋଲା ରଖିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି ସେହିଭଳି ସମସ୍ତ ଏଜେନ୍ସୀ ବ୍ୟାଙ୍କ୍ ଆଜି ସେମାନଙ୍କର ଶାଖାଗୁଡ଼ିକୁ ଖୋଲା ରଖିବାକୁ କୁହାଯାଇଛି ଏକ ପୂଥକ ବିଞ୍ଘପ୍ତିରେ ରିଜର୍ଭ ବ୍ୟାଙ୍କ୍ କହିଛି ଆର୍ଟିଜିଏସ୍ ଓ ଏନ୍ଇଏଫ୍ଟି ସମେତ ସମସ୍ତ ଇଲେକ୍ଟ୍ରୋନିକ୍ସ ନେଶଦେଣ ଆଜି ଅଧିକ ସମୟ ପର୍ଯ୍ୟନ୍ତ ହେବ ପ୍ରେଜ୍ ଚିଲି ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଚିଲିରେ ପହଞ୍ଚୁଛନ୍ତି ଗତ ରାତିରେ ସାକ୍ଷିଆଗୋ ବିମାନ ବନ୍ଦରରେ ଚିଲିର ଉଚ୍ଚପଦସ୍ଥ ଅଧିକାରୀ ଓ ଭାରତୀୟ ଦୂତାବାସର ଅଧିକାରୀମାନେ ତାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜଣାଇଛନ୍ତି ତିନିଦିନ ରହଣି କାଳରେ ରାଷ୍ଟ୍ରପତି ଚିଲି ରାଷ୍ଟ୍ରପତିଙ୍କ ସହ ପାରସ୍କରିକ ସଂପର୍କ ନେଇ ଆଲୋଚନା କରିବେ ଶ୍ରୀ କୋବିନ୍ଦ ମଧ୍ୟ ଭାରତୀୟ ସଂପ୍ରଦାୟଙ୍କ ସହ ମତ ବିନିମୟ କରିବେ ସେ ଚିଲି ବଶ୍ୱବିଦ୍ୟାଳୟରେ ଯୁବ ବୈଜ୍ଞାନିକମାନଙ୍କ ସହ ମତ ବିନିମୟ କରିବା ସହ ଏକ ବ୍ୟାବସାୟିକ ବୈଠକରେ ଯୋଗଦେବେ

ଇଡି ତଲୱାର ବିଭିନ୍ନ ଏୟାରଲାଇନ୍ସ ପାଇଁ ମଧ୍ୟସ୍ଥତା ଓ ଲୋକସଂପର୍କ ରକ୍ଷା କାର୍ଯ୍ୟରେ ଲିପ୍ତ ଥିବା ଦୀପକ ତଲୱାରଙ୍କ ନୂଆଦିଲ୍ଲୀସ୍ଥିତ ହୋଟେଲ୍ ହଲିଡେ ଇନ୍ କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋରଖ କରାଯାଇଛି

ଦୀପକ ତଲଓ୍ୱାର ବେଆଇନ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର କେତେକ ଅଧିକାରୀଙ୍କ ସହ ମିଶି ସେ ବେଆଇନ ଅର୍ଥ କାରବାର କରିଥିବାର ଅଭିଯୋଗରେ ଦୁବାଇରୁ ଗିରଫ ହେବା ପରେ ଗତ ଜାନୁୟାରୀରେ ତାଙ୍କୁ ଭାରତ ଅଣାଯାଇଥିଲା ତଲୱାରଙ୍କର ରାଜନେତା ମନ୍ତ୍ରୀ ବିଭିନ୍ନ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କ ସହ ସଂପର୍କ ଥିଲା ଏବଂ ବିଭିନ୍ନ ଏୟାରଲାଇନ୍କୁ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସେ ବିପୁଳ ଲାଞ୍ଚ କାରବାର କରୁଥିବା ଅଭିଯୋଗ ହୋଇଥିଲା ବିଶେଷକରି ଆରବ ଏୟାର ଓ କାତ୍ତାର ଏୟାରଓ୍ପେଜ୍ ପାଇଁ ସେ ଦଲାଲି କରି ଅନୁଚିତ ସୁବିଧା ସୁଯୋଗ ନେଇଥିଲେ ଏହାଫଳରେ ଭାରତୀୟ ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ ତଦନ୍ତରୁ ଜଣାପଡ଼ିଛି ଯେ ଦିପକ ତଲୱାର ଏବଂ ତାଙ୍କ ପରିବାରର ସଦସ୍ୟମାନେ ଏକ ର୍ୟାକେଟ୍ରେ ସଂପୃକ୍ତ ଥିଲେ ଯାହାର ଚେର ବିଦେଶକୁ ବ୍ୟାପିଥିଲା

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଜାହାଜରେ ଯୁଦ୍ଧ ବିମାନ ଅବତରଣ କରିବାର ସ୍ରବିଧା ରହିଛି ଏହା ମଧ୍ୟ ସୈନ୍ୟ ସାମନ୍ତ ଟ୍ୟାଙ୍କ ଓ ଅନ୍ୟାନ୍ୟ ଉପକରଣ ପରିବହନ କରିବାକୁ ସମର୍ଥ

ଏହି ଜାହାଜଟି ଆଶ୍ଡାମାନ ନିକୋବର ଦ୍ୱୀପରେ ମୁତୟନ ହେବ ସାନିଟାରୀ ସର୍ଭେ ବିଭିନ୍ନ ଗଣମାଧ୍ୟମରେ ଜାତୀୟ ବାର୍ଷିକ ଗ୍ରାମୀଣ ପରିମଳ ସର୍ଭେ ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହାକୁ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଖଶ୍ଚନ କରିଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ବିଭ୍ରାନ୍ତିକର ଏବଂ ଅସତ୍ୟ ବାସ୍ତବରେ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ସର୍ଭେ କରାଯାଇଛି ସେଥିରେ ସବୁ ନିୟମ ଓ ମାନକୁ ଦୃଷ୍ଟିରେ ରଖାଯାଇଛି ଏଥିରେ କୌଣସି ଅନିୟମିତତା ହୋଇନାହିଁ ଶ୍ରୀଲଙ୍କା ଆର୍ମି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ ମିତ୍ରଶକ୍ତିକୁ ନେଇ ସେ ଦେଶର ସେନାମୁଖ୍ୟ ମହେଶ ସେନାନାୟକ ସନ୍ତୋଷ ପ୍ରକଟ କରିଛନ୍ତି ସେ କହିଛନ୍ତି ଏଭଳି ପ୍ରୟାସ ଦ୍ୱାରା ଦୁଇଦେଶ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢ଼ିବ ଏବଂ ନିରାପତ୍ତା ସୁଦୃଢ଼ ହେବ

ଆଫଗାନ ଭିପି ଆଟାକ୍ ଆଫଗାନିସ୍ଥାନର ଉପରାଷ୍ଟ୍ରପତି ଅବଦୁଲ୍ ରସିଦ୍ ଦୋସ୍ତମ ତାଲିବାନୀ ଆକ୍ରମଣରୁ ଅଳ୍ପକେ ବଞ୍ଚଯାଇଛନ୍ତି ଏଥିରେ ତାଙ୍କ ଅଙ୍ଗରକ୍ଷୀଙ୍କର ମୃତ୍ୟୁ ଘଟିଛି ସେ ଦେଶର ଉତ୍ତରାଞ୍ଚଳ ପ୍ରଦେଶ ବଲ୍ଘା ଗସ୍ତରେ ଥିବାବେଳେ ତାଙ୍କ ଉପରେ ଏହି ଆକ୍ମଣ ହୋଇଥିଲା ଏହି ଘଟଣାର ନିଜର ହାତ ଥିବା ତାଲିବାନ ମଧ୍ୟ ଏକ ଟ୍ୱିଟର ବାର୍ତ୍ତାରେ ସ୍ୱୀକାର କରିଛି ଦୋସ୍ତମଙ୍କ ଉପରେ ଏହା ଦ୍ୱିତୀୟ ଆକ୍ରମଣ ସରକାରରେ ଯୋଗଦେବା ପୂର୍ବରୁ ଦୋସ୍ତମ ଏକ ବିଦ୍ରୋହୀ ଗୋଷ୍ଠୀର ନେତା ଥିଲେ ଆଇପିଏଲ୍ ଚଳିତ ଆଇପିଏଲ୍ରେ ଗତକାଲି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ଟି ସୁପର୍ ଓଭର୍ରେ ଶେଷ ହୋଇଛି ଚଳିତ ଆଇପିଏଲ୍ର ଏହା ପ୍ରଥମ ସୁପର୍ ଓଭର୍ ମ୍ୟାଚ୍ ଥିଲା

ଫଳରେ ମ୍ୟାଚ୍ ଟାଇ ହୋଇଥିଲା ଏବଂ ମ୍ୟାଚ୍ଟି ସ୍ରୁପର୍ ଓଭର୍କୁ ଯାଇଥିଲା